ଏ ନେଇ କେନ୍ଦ ସରକାରଙ୍କୁ ପତ୍ର ମାଧ୍ଧମରେ ଅବଗତ କରାଯାଇଛି

ମୁଖ୍ୟ ଶାସନ ସଚିବ ମଧ୍ଧ ପଣ୍ଟିମ ଓଡ଼ିଶା ଗସ୍ତ କରିବେ ବୋଲି ମନ୍ଦ୍ରୀ କହିଛନ୍ତି ସେହିପରି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ରାତ୍ରିକାଳୀନ କର୍ଫ୍ୟ ସଂକ୍ରମଶ ରୋକିବାରେ ବିଶେଷ ସହାୟକ ହେବ

ଶ୍ରୀ ମଲ୍ଲିକ ଗଣମାଧ୍ଧମକୁ କହିଛନ୍ତି ମନ୍ଦିରରୁ ଖସିଥିବା ହିରଣ୍ୟକଶ୍ୟପ ମର୍ଭି ମରାମତି କରାଯାଇ ତାହାକୁ ପୁନଃସ୍ଥାପନ କରାଯିବ

ଯବାନମାନଙ୍କୁ ଦେଖି ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ ଯବାନମାନେ ନିଜେ ସ୍ବରକ୍ଷିତ ସ୍ରାନରେ ରହିବା ସହ ମାଓବାଦୀମାନଙ୍କୁ ଆତ୍ମସମର୍ପଶ ପାଇଁ ଚେତାବନୀ ଦେବା ସତ୍ୱେ ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା ଜାରି ରହିଥିଲା